ଜିଓଏମ୍ ରିଭ୍ନ୍ୟ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ ଏ ଜନିତ ପରିସ୍ଥିତିର ସମୀକ୍ଷା କରିଛନ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକ ହେଉଛି ଏ ଧରଣର ତ୍ରୟୋଦଶ ବୈଠକ ବୈଠକରେ ଦେଶରେ କୋଭିଡ୍ ନାଇଷ୍ଟିନ କନିତ ପରିସ୍ଥିତିର ସମୀକ୍ଷା କରାଯାଇଛି ଓ ଏହାର ମୁକାବିଲା ପାଇଁ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା ହୋଇଛି ମନ୍ତ୍ରୀମାନଙ୍କର ଗୋଷ୍ଠୀ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ପରିସ୍ଥିତିର ମୁକାବିଲା ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ସମସ୍ତ ଜିଲ୍ଲା କର୍ତ୍ତ୍ୱପକ୍ଷମାନେ ସେମାନଙ୍କର କରୁରିକାଳୀନ ଯୋଜନାକୁ ମଜବୁତ କରିବା ପାଇଁ ସେମାନଙ୍କୁ କୁହାଯାଇଥିବା ବିଷୟରେ ମନ୍ତ୍ରୀମାନଙ୍କର ଗୋଷୀକୁ ସୂଚନା ଦିଆଯାଇଛି ପ୍ରତ୍ୟେକ ରାଜ୍ୟରେ କେତୋଟି ଲେଖାଏଁ କୋଭିଡ୍ ନାଇଷ୍ଟିନ୍ ହସିଟାଲ୍ ସ୍ଥାପନ କରାଯାଇଛି ଓ ପୂଥକୀକରଣ ଶଯ୍ୟା ପ୍ରସ୍ତୁତ ରଖାଯାଇଛି ସେ ବିଷୟରେ ମନ୍ତ୍ରୀମାନଙ୍କର ଗୋଷ୍ଠୀକୁ ସ୍ନଚନା ଦିଆଯାଇଛି

ପୂର୍ବରୁ ଚିହ୍ନଟ କରାଯାଇଥିବା ଦେଶୀୟ ଶିଳ୍ପଗୁଡ଼ିକ ପିପିଇ ଉତ୍ପାଦନ ଓ ମାସ୍କ୍ ନିର୍ମାଣ ଆରମ୍ଭ କରିଥିବା ବିଷୟରେ ମନ୍ତ୍ରୀମାନଙ୍କ ଗୋଷ୍ଠୀକୁ ସୂଚନା ଦିଆଯାଇଛି ଏତଦବ୍ୟତୀତ କେତେ ପରିମାଣରେ ଏହିସବୁ ସାମଗ୍ରୀ ମହଜୁଦ ରହିଛି ତାହାର ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି

ମନ୍ତ୍ରୀମାନଙ୍କର ଗୋଷ୍ଠୀ ନମୁନା ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ରଣକୌଶଳ ଓ ମହକୁଦ ଥିବା ପରୀକ୍ଷା କିଟ୍ଗୁଡ଼ିକର ସମୀକ୍ଷା କରିଛନ୍ତି ଏଥିସହିତ କୋଭିଡ୍ ନାଇଷ୍ଟିନ୍ ହଟ୍ସଟ୍ଗୁଡ଼ିକ ପାଇଁ ଗ୍ରହଣ କରାଯାଉଥିବା ରଶକୌଶଳ ଓ କ୍ଲୁଷ୍ଟର ପରିଚାଳନା ଆଦି ବିଷୟରେ ସେମାନେ ସମୀକ୍ଷା କରିଛନ୍ତି ବିଭିନ୍ନ କ୍ଷମତାପନ୍ନ କମିଟିକୁ ଆଦିଯାଇଥିବା କାର୍ଯ୍ୟ ଉପରେ ମନ୍ତ୍ରୀମାନଙ୍କର ଗୋଷ୍ଠୀ ଆଲୋଚନା କରିଛନ୍ତି ସେହି କମିଟିଗୁଡ଼ିକ ସେମାନେ କରିଥିବା କାର୍ଯ୍ୟକୁ ଉପସ୍ଥାପନ କରିଥିଲେ

ସେହି ଏନ୍କିଓଗୁଡ଼ିକୁ ରାଜ୍ୟ ସରକାରମାନେ ରାଜ୍ୟ ଦୁର୍ବିପାକ ସହାୟତା ପାର୍ଷିରୁ ଅର୍ଥ ପ୍ରଦାନ ଜରିଆରେ ସହାୟତା ଦେଉଛନ୍ତି ଭାରତୀୟ ଖାଦ୍ୟ ନିଗମ ମଧ୍ୟ ରିହାତି ମୂଲ୍ୟରେ ଯୋଗାଇଥିବା ଖାଦ୍ୟଶସ୍ୟକୁ ସେହି ଏନ୍କିଓଗୁଡ଼ିକୁ ଦିଆଯାଉଛି ସ୍ୱାସ୍ଥ୍ୟ କର୍ମୀ ଡାକ୍ତର ଏନ୍ସିସି ଓ ଅନ୍ୟମାନଙ୍କ ଉପରେ ଜାତୀୟ ସ୍ତରୀୟ ତଥ୍ୟକୁ ସମସ୍ତ ରାଜ୍ୟ ଜିଲ୍ଲା ଓ ଅନ୍ୟ ଅଫିରସମାନଙ୍କୁ ଦିଆଯାଇଥିବା ବିଷୟରେ ମନ୍ତ୍ରୀମାନଙ୍କ ଗୋଷ୍ଠୀକୁ ଜଣାଇ ଦିଆଯାଇଛି

ଭାରତର ଆରୋଗ୍ୟହାର ବିଶ୍ୱର ଅଧିକାଂଶ ଦେଶ ତୁଳନାରେ ଯଥେଷ୍ଟ ଭଲ ରହିଛି

ବୈଠକରେ ଅଧ୍ୟକ୍ଷତା କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭୂତାଣୁର ମୁକାବିଲା ସହ ସମ୍ପୂକ୍ତ ସବୁ ପକ୍ଷଗୁଡ଼ିକର ଭୟସୀ ପ୍ରଶଂସା କରିଛନ୍ତି

ଏହି ଅଧ୍ୟାଦେଶରେ ଏହିଭଳି କାର୍ଯ୍ୟଗୁଡ଼ିକ ପାଇଁ କଠୋର ଦଶ୍ଚବିଧାନର ବ୍ୟବସ୍ଥା ରହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ଗଭ୍ ରିଲାସ୍କେସନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସପିଂ ମଲ୍ ଛଡା ଗ୍ରାମାଞ୍ଚଳର ସମସ୍ତ ଦୋକାନ ଖୋଲାଯିବାକୁ ଅନୁମତି ପ୍ରଦାନ କରିଛି କିନ୍ତୁ ସହରାଞ୍ଚଳରେ ସପିଂ ମଲ୍ ଛଡା ଗୋଟିକିଆ ଦୋକାନ ଓ ପାଖପଡୋଶୀ ଗୁଡ଼ିକୁ ଖୋଲିବା ପାଇଁ ମନ୍ତ୍ରଣାଳୟ ଅନ୍ତମତି ଦେଇଛି ଏହାବ୍ୟତୀତ ନିଜର ବାସଗୃହକ୍ ଲାଗି କରାଯାଇଥିବା ଦୋକାନ ଗୁଡ଼ିକୁ ଖୋଲାଯିବାକୁ ମଧ୍ୟ ଅନୁମତି ଦିଆଯାଇଛି କିନ୍ତୁ ବଜାର ଗୁଡ଼ିକର ଦୋକାନ ମାର୍କେଟ୍ କମ୍ପ୍ଲେକ୍ସ ଓ ସପିଂ ମଲ୍ ଗୁଡ଼ିକ ବନ୍ଦ ରହିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ସ୍ୱଷ୍ଠୀକରଣ ଦେଇ କହିଛି ଇ କମର୍ସ କମ୍ପାନୀମାନେ କେବଳ ଅତ୍ୟାବଶ୍ୟକ ସାମଗ୍ରୀମାନ ବିକ୍ରୟ କରିପାରିବେ ସମସ୍ତ ପ୍ରକାରର ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ବିକ୍ରୟକୁ ପୂର୍ବବତ୍ ନିଷେଧ କରାଯାଇଛି ହଟ୍ସଟ୍ ଓ କଣ୍ଟେନମେଣ୍ଟ କୋନ୍ ଗୁଡ଼ିକରେ କୌଣସି ଦୋକାନ ଖୋଲାଯିବ ନାହିଁ

ସମସ୍ତ କର୍ମଚାରୀ ମାସ୍କ ପରିଧାନ କରିବେ ଓ ଶାରିରୀକ ଦୂରତା ବଜାୟ ରଖିବେ

ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଗତକାଲି ଯେଉଁସବୁ କୋହଳତା ବିଷୟରେ ଘୋଷଣା କରାଯାଇଥିଲା ସେଗୁଡ଼ିକ ମଧ୍ୟରେ କେବଳ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଆଜି ଏହି ସ୍ୱଷ୍ଟିକରଣ ଦେଇଛନ୍ତି

ଅହଜ୍ଞଦାବାଦରେ ପହଞ୍ଚିଥିବା ଟିମ୍ ଜିଲ୍ଲାପାଳ ପୁଲିସ୍ କମିଶନର ଓ ଅନ୍ୟ ବରିଷ୍ଠ ସରକାରୀ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି ଜଣେ ଅତିରିକ୍ତ ସଚିବ ସ୍ତରୀୟ ଅଫିସର ଏହି ଟିମ୍ର ନେତୃତ୍ୱ ନେଇଛନ୍ତି ଅହମ୍ମଦାବାଦର କୋଭିଡ୍ ନାଇଣ୍ଟିନ୍ ହଟ୍ସଟ୍ଗୁଡ଼ିକୁ ଏହି ଟିମ୍ ଗସ୍ତ କରିବାର ସମ୍ଭାବନା ଅଛି ଆଉ ଏକ ଆନ୍ତଃ ମନ୍ତ୍ରୀୟ ଟିମ୍ ସୁରତଠାରେ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ସେହି ଦୁଇ ସହରରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଅଧିକ ଲୋକ ରହିଛନ୍ତି ଆଉ ଏକ ପାଞ୍ଚ ଜଣିଆ ଆନ୍ତଃ ମନ୍ତ୍ରୀୟ ଟିମ୍ ଜଳ ଶକ୍ତି ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଅର୍ଶ ବରୋକାଙ୍କ ନେତୃତ୍ୱରେ ହାଇଦ୍ରାବାଦଠାରେ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି ଏହି ଟିମ୍ ଗାଚିବାଓ୍ୱଲି ତେଲଙ୍ଗାନା ମେଡିକାଲ ସାଇନ୍ସ ଓ ଗବେଷଣା ପ୍ରତିଷ୍ଠାନ ଗସ୍ତ କରି କୋଭିଡ୍ ନାଇଷ୍ଟିନର ମୁକାବିଲା ଦିଗରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏହି ଟିମ୍ ହାଇଦ୍ରାବାଦର ଆହୁରି ଅନେକ ପ୍ରତିଷ୍ଠାନ ଗସ୍ତ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି ଚେନ୍ନାଇ ଯାଇଥିବା ଆନ୍ତଃ ମନ୍ତ୍ରୀସରିୟ ଟିମ୍ ରାଜ୍ୟ ମୁଖ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଫିସରମାନଙ୍କୁ ରାଜ୍ୟ ସଚିବାଳୟଠାରେ ଭେଟିଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ଆଜିଠାର୍ଚ ଠିକ୍ ମାସେ ପୂର୍ବେ ସମଗ୍ର ଦେଶରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ କରାଯାଇଥିଲା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନ୍ଦସାରେ ଅର୍ଥଶାଚଳ ପ୍ରଦେଶ ଗୋଆ ଓ ମଣିପୁରର ସମସ୍ତ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଶୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ଏହାଛଡା ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଓ ତଥ୍ୟ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ ଗୁଡ଼ିକରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ ହେବ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣର ପ୍ରଚାର କରିବ

ଗୌଡ଼ା ଏକ୍କପୋର୍ଟ୍ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ରସାୟନ ଓ ପେଟ୍ରୋ ରସାୟନ ଶିଳ୍ପ ପ୍ରଥମ ଥର ପାଇଁ ଦେଶର ପ୍ରମ୍ରଖ ରପ୍ତାନିକାରୀ ଶିଳ୍ପ ହୋଇଥିବାର୍ ଏଥିପାଇଁ ଏହି ଶିଳ୍ପକ୍ ଅଭିନନ୍ଦନ ଜଣାଇଛନ୍ତି

ରସାୟନ ଓ ପେଟ୍ରୋ ରସାୟନ ଉତ୍ପାଦନରେ ଭାରତକ୍ତ ଏକ ମ୍ରଖ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା କରିବାକୃ ସେ ପ୍ରତିଶ୍ରତି ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ରସାୟନ ଓ ପେଟ୍ରୋ ରସାୟନ ବିଭାଗର ଉଦ୍ୟମ ଯୋଗ୍ରୁଁ ଏହି କ୍ଷେତ୍ର ପ୍ରଥମଥର ପାଇଁ ଦେଶର ପ୍ରମ୍ରଖ ରପ୍ତାନିକାରୀ କ୍ଷେତ୍ର ହୋଇପାରିଛି